ବାଚସ୍ୱତି ସ୍ୱର୍ଯ୍ୟ ନାରାୟଣ ପାତ୍ର ଗୃହ କାର୍ଯ୍ୟ ଆର ମାତ୍ରେ ବିରୋଧୀ ଦଳର ସଦସ୍ୟ ମାନେ ହଟ୍ଟଗୋଳକୁ ପୁଶି ଦୋହରାଇଥିଲେ

ସେମାନେ ସରକାର ବିରୋଧୀ ସ୍କୋଗାନ ଦେଇଥିଲେ

ହଟଟଗୋଳ ଯୋଗୁ ଆକି ହେବାକୁ ଥିବା ଶ୍ରିନ୍ୟକାଳ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା